ରାଜନାଥ ଟେରରିଷ୍ଟ ସନ୍ତାସବାଦୀମାନେ ବର୍ତ୍ତମାନ ନୂଆ କୌଶଳ ଅବଲମ୍ବନ କରୁଥିବାରୁ ଏଥିପ୍ରତି ସଜାଗ ରହିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ନିରାପଭା ବାହିନୀକୂ ପରାମର୍ଶ ଦେଇଛନ୍ତି

ଏହିଭଳି ନୂଆ ନୂଆ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାପାଇଁ ଏନ୍ଏସ୍ଡି ବାହିନୀ ନିକ୍କର ଦକ୍ଷତା ଓ କାରିଗରି ଜ୍ଞାନକୌଶଳରେ ଉନ୍ନତି ଆଶିବାକୁ ସେ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ନିରାପତ୍ତା ବାହିନୀର ସତର୍କତା ଯୋଗୁଁ ଗତ ସାଢ଼େ ଚାରି ବର୍ଷ ଭିତରେ ସୀମାନ୍ତ ଅଞ୍ଚଳରେ କୌଣସି ବଡ଼ ଧରଣର ସନ୍ତାସବାଦୀ ଆକ୍ରମଣ ହୋଇ ନାହିଁ ଜଜ୍ଞୁ କାଶ୍ମୀରକୁ ଛାଡ଼ିଦେଲେ ଦେଶର ନିରାପତ୍ତା ବାହିନୀ ଦେଶର ଅନ୍ୟସବ୍ର ଅଞ୍ଚଳରେ ସନ୍ତାସବାଦୀ ଆକ୍ରମଣକ୍ର ପ୍ରତିହତ କରିଛି ବୋଲି ସେ କହିଛନ୍ତି

ଶ୍ରୀ ମୋଦି ପଦକ ବିଜେତାମାନଙ୍କୁ ସ୍ୱାଗତ ଜଣାଇଲାବେଳେ ଆନନ୍ଦ ଅନୁଭବ କରିଥିବା କହିଛନ୍ତି ସଫଳତା ପାଇଁ ସେମାନଙ୍କର ମାନସିକ ଶକ୍ତି ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରରେ ଭାରତର ଭାବମୂର୍ତ୍ତିକୁ ଉପରକୁ ଉଠାଇବାରେ ସେମାନଙ୍କର ଯଥେଷ୍ଟ ଅବାଦନ ଥିବା ଶ୍ରୀ ମୋଦି କହିଛନ୍ତି ପଦକ ବିଜେତାମାନଙ୍କର ପ୍ରଶିକ୍ଷକମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

ରେକର୍ଡ଼ ହୋଇଥିବା କେତେକ ବାର୍ତ୍ତାକୁ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଇପାରେ

ଜେକେ ପୋଲ୍ସ୍ ଜନ୍ମୁ କାଶ୍ମୀରରେ ଚତୁର୍ଥ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପୌର ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

କିନ୍ତୁ ବହୁ ସଂଖ୍ୟାରେ ଲୋକମାନେ ଭୋଟ୍ ଦେଇ ନ ଥିବାରୁ ଉଦ୍ବେଗ ପ୍ରକାଶ ପାଇଥିବା ଜଣାପଡ଼ିଛି

ରାଜ୍ୟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ନିଆଯିବ

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ୍ ଓ ଶ୍ରୀପଦ ୟେସୋ ନାଏକଙ୍କ ଉପସ୍ଥିତିରେ ସେମାନେ ପାର୍ଟିରେ ଯୋଗ ଦେଇଛନ୍ତି ଶ୍ରୀ ଶିରୋଦ୍କର ହେଉଛନ୍ତି ଶିରୋଡ଼ା ବିଧାନସଭା ମଣ୍ଡଳିର ବିଧାୟକ ଓ ଶ୍ରୀ ସୋପ୍ଟେ ହେଉଛନ୍ତି ମଣ୍ଡରେମ୍ ବିଧାନସଭା ଆସନର ବିଧାୟକ ଉଭୟ ବିଧାୟକ ଆଜି ଅପରାହ୍ନରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ

ଏହି ରୋଗରେ ସଂକ୍ରମଣ ମାମଲାଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବାପାଇଁ ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ମଜବୂତ୍ କରିବା ଉପରେ ଶ୍ରୀ ନଡ଼ୁ ଗୁରୁତ୍ୱ ଆରୋପ କରିଛନ୍ତି ଭୟଭୀତ ନ ହୋଇ ଭୂତାଣୁମାନଙ୍କର ଅକ୍ଷାସ୍ଥଳୀଗୁଡ଼ିକୁ ନଷ୍ଟ କରିବା ଦିଗରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ସହଯୋଗ କରିବାକୁ ଶ୍ରୀ ନଡ୍ଗା ଲୋକମାନଙ୍କୁ ଅନୁରୋଧ ଜଣାଇଛନ୍ତି ବୈଠକ ପରେ ଶ୍ରୀ ନଡ୍ଗା ସାମ୍ବାଦିକମାନଙ୍କୁ କହିଛନ୍ତି ଔଷଧ କିମ୍ବା ପରୀକ୍ଷା ପାଇଁ ଯନ୍ତ୍ରପାତିର ଅଭାବ ନାହିଁ ଏଥିପାଇଁ ଜନସଚେତନତାର ଆବଶ୍ୟକତା ରହିଛି ଲୋକମାନଙ୍କ ପାଖରେ ପହଞ୍ଚବା ପାଇଁ ସରକାର କୌଣସି ଅବହେଳା କରିବେ ନାହିଁ ବୋଲି ସେ କହିଛନ୍ତି ରାଜସ୍ଥାନରେ ବ୍ୟାପିଥିବା ଜିକା ଭୂତାଣୁ ସଂକ୍ରାନ୍ତରେ ଶ୍ରୀ ନଡ୍ଡା ସାମ୍ଭାଦିକମାନଙ୍କୁ କହିଛନ୍ତି ଏହି ରୋଗର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ଏଗ୍ରୀ ଷ୍ଟାର୍ଟ ଅପ୍ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି ସମସ୍ତଙ୍କ ପାଇଁ ଖାଦ୍ୟ ଉପଲହ୍ଧତା ପ୍ରତି ସରକାର ବିଶେଷ ଧ୍ୟାନ ଦେଉଛନ୍ତି

ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ କୃଷି ଷ୍ଟାର୍ଟ ଅପ୍ ଓ ଉଦ୍ୟମିତା ସମ୍ମିଳନୀର ଉଦ୍ଘାଟନ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂ ଏହା କହିଛନ୍ତି

ଏହି ନୂଆ ନାମ ଆଜିଠାର୍ କାର୍ଯ୍ୟକାରୀ ହେବ

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି କଂଗ୍ରେସ କହିଛି ଆଲାହାବାଦର ନାମରେ ଇତିହାସ ସଂଶ୍ରିଷ୍ଟ ରହିଛି ଏହାକୁ ପ୍ରୟାଗରାଜ୍ ନାମରେ ନାମିତ କରିବାଦ୍ୱାରା ସବୁ ଇତିହାସ ଧ୍ୟଳିସାତ୍ ହୋଇଯିବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି

ପ୍ରଧାନ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍କମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ମୂଲ୍ୟ ନିୟନ୍ତଣାଧୀନ ରଖିବାପାଇଁ ପେଟ୍ରୋଲିୟମ୍ ସାମଗ୍ରୀଗୁଡ଼ିକ ଉପରୁ ଭ୍ୟାଟ୍ ହ୍ରାସ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଦିଲ୍ଲୀ ସମେତ ଅନେକ ରାଜ୍ୟ ପେଟ୍ରୋଲ୍ ସାମଗ୍ରୀ ଉପର୍ଯ୍ୟନ୍ତ ଭ୍ୟାଟ୍ ହ୍ରାସ କରି ନାହାନ୍ତି ନୂଆଦିଲ୍ଲୀରେ ଭାରତ ଶକ୍ତି ଫୋରମ୍ ବୈଠକ ଅବସରରେ ଶ୍ରୀ ପ୍ରଧାନ ସାମ୍ବାଦିକମାନଙ୍କୁ କହିଛନ୍ତି ତେଳ ମୂଲ୍ୟ ହ୍ରାସ କରିବାପାଇଁ କେନ୍ଦ୍ର ସରକାର ଯାହା କରିବା କଥା ତାହା କରିସାରିଛନ୍ତି ଯଦି ରାଜ୍ୟମାନେ ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଉପଭୋକ୍ତାମାନଙ୍କୁ ଆଶ୍ୱସ୍ତି ମିଳିପାରିବ ନାହିଁ ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱସ୍ତରୀୟ ତେଳ ଉତ୍ପାଦନକାରୀମାନଙ୍କ ଦ୍ୱାରା ଅନ୍ତର୍ଜାତୀୟ ତୈଳ ବଜାର ନିୟନ୍ତ୍ରିତ ହୋଇଥିବାରୁ ଭାରତର ଏଥିରେ କୌଣସି ଭୂମିକା ନାହିଁ ଶ୍ରୀ ପ୍ରଧାନ ପୁଣି କହିଛନ୍ତି ପେଟ୍ରୋଲ୍ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ହ୍ରାସ କରିବାଲାଗି ଏହି ଫୋରମ୍ରେ ଯୋଗ ଦେଇଥିବା ଭାଗିଦାରୀ ପକ୍ଷଗୁଡ଼ିକ ସହ ସେ କଥାବାର୍ତ୍ତା କରିଛନ୍ତି